ବଜେଟ୍ ଅଭିଭାଷଣ ଦେଇ ଅର୍ଥମନ୍ତୀ କହିଛନ୍ତି ଏହି ବଜେଟ୍ରେ ଜନସାଧାରଣଙ୍କର ଆୟ ଓ କ୍ରୟ କ୍ଷମତା ବୂଦ୍ଧି ଏବଂ ସେମାନଙ୍କୁ ସହଜରେ ଜୀବନ ଯାପନ କରିବାରେ ସହାୟତା କରିବାକୁ ଲକ୍ଷ୍ୟ ରଖାଯାଇଛି ସେ କହିଛନ୍ତି ଏକ ଦୁର୍ନୀତିମୁକ୍ତ ତଥା ଉପଯୁକ୍ତ ନୀତି ଏବଂ ଉତ୍ତମ ଶାସନ ବ୍ୟବସ୍ଥା ସହ ସ୍ୱଚ୍ଚ ତଥା ଉନ୍ନତ ଆର୍ଥକ ବ୍ୟବସ୍କାର ସ୍ଥାପନ ହେଉଛି ଏହି ବଜେଟ୍ର ମୂଳ ଲକ୍ଷ୍ୟ

ସେଗୁଡ଼ିକ ମଧ୍ୟରେ ଏକ ବିକାଶମୁଖୀ ଭାରତ ଅର୍ଥନୈତିକ ବିକାଶକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଏବଂ ସମସ୍ତଙ୍କର ଧ୍ୟାନ ରଖିଥିବା ଏକ ସମାଜର ଗଠନ ଅନ୍ତର୍ଭ୍ତକ୍ତ

ଏହାବ୍ୟତୀତ ବ୍ଲକ୍ ଓ ତାଲୁକ୍ ସ୍ତରରେ ଗୋଦାମ ସ୍ଥାପନ ପାଇଁ ସରକାର ପାଖି ଯୋଗାଇବେ ଫସଲ ହାନୀକୁ ରୋକିବାପାଇଁ କାତୀୟ ସ୍ତରରେ ଶୀତଳ ଯୋଗାଣ ଶୂଙ୍ଖଳ ସ୍ଥାପନ ସକାଶେ ସରକାରୀ ବେସରକାରୀ ଭାଗିଦାରୀ ମାଧ୍ୟମରେ ରେଳବାଇ କିଷାନ ରେଳ ସ୍ଥାପନ କରିବ ଉତ୍ତର ପୂର୍ବାଞ୍ଚଳ ଓ ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକର ସାମଗ୍ରୀକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବାପାଇଁ କୃଷି ଉଡ଼ାଣ ଯୋଜନାକୁ ଆରୟ କରାଯିବ

ଏହିସବୁ ଯୋଜନା ରାଜ୍ୟଗୁଡ଼ିକ ସହ ସମନ୍ୱୟରେ କାର୍ଯ୍ୟକାରୀ କରାଯିବାର ଅର୍ଥମନ୍ତ୍ରୀ କହିଛନ୍ତି

ଶିକ୍ଷା ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମଗୁଡ଼ିକର ଉଲ୍ଲେଖ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଖୁବ୍ ଶୀଘ୍ର ଏକ ନ୍ତୁଆ ଶିକ୍ଷାନୀତି ଘୋଷଣା କରାଯିବ ସମାଜର ଅବହେଳିତ ବର୍ଗର ପିଲାମାନଙ୍କୁ ଡିଗ୍ରୀ ସ୍ତର ପର୍ଯ୍ୟନ୍ତ ପ୍ରର୍ଣ୍ଣାଙ୍ଗ୍ ଅନ୍ଲାଇନ୍ ଶିକ୍ଷା ଯୋଗାଣର ଏଥିରେ ପ୍ରସ୍ତାବ ରହିଛି ଅର୍ଥନୈତିକ ବିକାଶ ବିଷୟ ଉଲ୍ଲେଖ କରି ଅର୍ଥମନ୍ତ୍ରୀ କହିଛନ୍ତି ସରକାର ଯୁବ ଉଦ୍ୟୋଗପତିମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ଚାହାନ୍ତି ଏଥିପାଇଁ ଉଦ୍ୟୋଗପତିମାନଙ୍କୁ ସାହାଯ୍ୟ ଓ ସମର୍ଥନ ଯୋଗାଇଦେବା ଲାଗି ପୁଞ୍ଜିନିବେଶ ମଞ୍ଜୁରି ସେଲ୍ ସ୍ଥାପନର ସେ ପ୍ରସ୍ତାବ ଦେଇଛନ୍ତି

ମୋବାଇଲ୍ ଫୋନ୍ ଇଲେକ୍ଟ୍ରୋନିକ ଯନ୍ତ୍ରାଂଶ ଓ ସେମି କଣ୍ଠକୁର ପ୍ୟାକେଜିଂ ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯିବା ବିଷୟ ଅର୍ଥମନ୍ତ୍ରୀ ଜଣାଇଛନ୍ତି ଜାତୀୟ ବୈଷୟିକ ବୟନ ଶିଳ୍ପ ମିଶନ ଆରମ୍ଭ କରାଯିବା ବିଷୟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଅଧିକ ରପ୍ତାନୀ ହାସଲ ପାଇଁ ରଣର ବ୍ୟବସ୍ଥା ଲାଗି 'ନିର୍ବିକ୍' ଯୋଜନା ବିଷୟରେ ଅର୍ଥମନ୍ତ୍ରୀ ମଧ୍ୟ ଘୋଷଣା କରିଛନ୍ତି ରପ୍ତାନୀ ହେଉଥିବା ପଦାର୍ଥଗୁଡ଼ିକ ଉପରୁ ଶୁଳ୍କ ଓ ଟିକସ ପ୍ରତ୍ୟାହାର ପାଇଁ ଚଳିତ ବର୍ଷ ସ୍ୱଦ୍ଧା ଏକ ଯୋଜନା ଆରମ୍ଭ କରାଯିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଉତ୍ତର ପୂର୍ବାଞ୍ଚଳର ବିକାଶକୁ ସରକାର ଅଗ୍ରାଧିକାର ଦେଉଥିବାର ଦୋହରାଇଛନ୍ତି ନୂଆ ନୂଆ ତଥା ଆନ୍ତର୍ଜାତିକ ସ୍ତରୀୟ ପଦ୍ଧତିର ପ୍ରଚଳନ ସକାଶେ ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକଦ୍ୱାରା ଆର୍ଥକ ସହାୟତାକୁ ନିଣ୍ଚିତ କରିବାପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ଅନ୍ଲାଇନ୍ ପାଣ୍ଡି ପ୍ରଦାନକୁ ସହଜ କରିବା ଦିଗରେ କେନ୍ଦ୍ର ସରକାର ଏକ ଅନ୍ଲାଇନ୍ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି ଏହା ଉତ୍ତର ପୂର୍ବାଞ୍ଚଳକୁ ପାର୍ଷି ପ୍ରଦାନରେ ଉନ୍ନତି ଆଶିପାରିବ ଶ୍ରୀମତୀ ସୀତାରମଣ କହିଛନ୍ତି ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜନ୍ମୁ କାଶ୍ମୀର ଓ ଲଦାଖ୍ର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ସମ୍ପର୍ଷ୍ଣ ପ୍ରତିଶ୍ରତିବଦ୍ଧ

ମୌଳିକ ତାଞ୍ଚା ବିଷୟରେ ଉଲ୍ଲେଖ କରି ଅର୍ଥମନ୍ତ୍ରୀ କହିଛନ୍ତି ରାଜପଥଗୁଡ଼ିକର ବିକାଶକୁ ତ୍ୱରାନ୍ୱିତ କରାଯିବ

ଶ୍ରୀମତୀ ସୀତାରମଣ କହିଛନ୍ତି ପ୍ରତ୍ୟେକ ଘରକୁ ବିଦ୍ୟୁତ୍ ଯୋଗାଇବା ସରକାରଙ୍କର ଏକ ପ୍ରଧାନ ସଫଳତା ରହିଛି ସରକାର ଏବେ ସ୍କାର୍ଟ ମିଟର ବ୍ୟବସ୍ଥା ଆରମ୍ଭ କରିବେ ପାରମ୍ପରିକ ମିଟର ସ୍ଥାନରେ ପ୍ରିପେଡ୍ ସ୍କାର୍ଟ ମିଟର ଲଗାଇବାକୁ ସେ ରାଜ୍ୟଗୁଡ଼ିକୁ ନିବେଦନ କରିଛନ୍ତି ନବୀକରଣ ଉପରେ ପର୍ଯ୍ୟବସିତ ନୃଆ ଅର୍ଥନୀତି ବିଷୟ ଉଲ୍ଲେଖ କରି ଅର୍ଥମନ୍ତ୍ରୀ କହିଛନ୍ତି ବହୁସଂଖ୍ୟାରେ ଲୋକମାନଙ୍କୁ ଆର୍ଥିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ଓ ହିତାଧିକାରୀମାନଙ୍କ ନିକଟରେ ସିଧାସଳଖ ଅର୍ଥ ପହଞ୍ଚାଇବା ଲାଗି ସରକାର ନୂଆ ଜ୍ଞାନକୌଶଳର ବ୍ୟବହାର କରିଛନ୍ତି ସମଗ୍ର ଦେଶରେ ବେସରକାରୀ କ୍ଷେତ୍ରଦ୍ୱାରା ଡାଟା ସେଣ୍ଟର ପାର୍କମାନ ସ୍ଥାପନ କରିବାକୁ ଖୁବ୍ ଶୀଘ୍ର ଏକ ନୀତି ପ୍ରଣୟନ କରାଯିବ

ଅର୍ଥମନ୍ତ୍ରୀ କହିଛନ୍ତି ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ନାହିଁ ନ ଥିବା ସଫଳତା ହାସଲ କରିଛି ବାଳକମାନଙ୍କ ତ୍ରଳନାରେ ଶିକ୍ଷାନୁଷ୍ଠାନମାନଙ୍କରେ ବାଳିକାମାନଙ୍କର ନାମଲେଖା ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି

ଏଥିରୁ ମହିଳାମାନଙ୍କ କଲ୍ୟାଣ ଲାଗି ସରକାରଙ୍କ ପ୍ରତିଶ୍ରତିବଦ୍ଧତାର ସ୍ୱଷ୍ଟ ସ୍ୱଚନା ମିଳୁଛି ଅର୍ଥମନ୍ତ୍ରୀ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଭାରତୀୟ ଏବିତିହ୍ୟ ଓ ସଂରକ୍ଷଣ ପ୍ରତିଷ୍ଠାନ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛନ୍ତି

ପୁରାତତ୍ତ୍ୱ ଓ ପ୍ରତ୍ନତତ୍ତ୍ୱ ଭଳି କ୍ଷେତ୍ରରେ ଜ୍ଞାନ ଆହରଣ ବର୍ତ୍ତମାନ ଅପରିହାର୍ଯ୍ୟ ହୋଇପଡ଼ିଥିବାରୁ ଏଥିପାଇଁ ଦକ୍ଷ କର୍ମଚାରୀମାନଙ୍କର ଅଭାବ ସେହି ଦୁଇ କ୍ଷେତ୍ରପାଇଁ ସବୁଠୁ ବଡ଼ ଅସୁବିଧା ସୃଷ୍ଟି କରୁଛି ଏହାଦ୍ୱାରା ପର୍ଯ୍ୟଟନ ଉପରେ ତାହାର କୁପ୍ରଭାବ ପଡୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି

ସେଗୁଡ଼ିକ ମଧ୍ୟରେ ହରିୟାଣାର ରାକ୍ଷୀଗଡ଼ି ଉତ୍ତର ପ୍ରଦେଶର ହସ୍ତିନାପୁର ଆସାମର ଶିବସାଗର ଗୁଜୁରାତ୍ର ଡୋଲାବିରା ଓ ତାମିଲ୍ନାଡୁର ଆଦିଚନାଲ୍ଲର୍ ଅନ୍ତର୍ଭୁକ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲ୍କାତାରେ ଭାରତୀୟ ସଂଗ୍ରହାଳୟର ପୁନର୍ଗଠନ ବିଷୟରେ ଘୋଷଣା କରିସାରିଥିଲେ ଏହା ହେଉଛି ଦେଶର ସର୍ବପୁରାତନ ସଂଗ୍ରହାଳୟ

ଝାଡ଼ଖଣ୍ଡର ରାଞ୍ଚ୍ଚଠାରେ ଏକ ଆଦିବାସୀ ସଂଗ୍ରହାଳୟ ସ୍ଥାପନରେ ସରକାର ସହାୟତା ପ୍ରଦାନ କରିବେ ଏହାବ୍ୟତୀତ ଜାହାଜ ମନ୍ତ୍ରଣାଳୟଦ୍ୱାରା ଅହମ୍ମଦାବାଦ ନିକଟସ୍ଥ ଲୋଥାଲ୍ ହରପା ଯୁଗର ସଂଗ୍ରହାଳୟଠାରେ ଏକ ସାମୁଦ୍ରିକ ସଂଗ୍ରହାଳୟ ସ୍ଥାପନ କରାଯିବ

ଶାସନ ବିଷୟରେ ଉଲ୍ଲେଖ କରି ଅଣଗେଜେଟେଡ୍ ପଦବୀଗୁଡ଼ିକରେ ନିଯୁକ୍ତି ଲାଗି ଏକ କମ୍ପ୍ୟୁଟର ଭିତ୍ତିକ ଯୋଗ୍ୟତା ପରୀକ୍ଷା ସକାଶେ ଜାତୀୟ ନିଯୁକ୍ତି ସଂସ୍ଥାର ସ୍ଥାପନ ବିଷୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଏଥିପାଇଁ ପ୍ରତ୍ୟେକ କିଲ୍ଲାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବ